ଏହି ଅପ୍ରିକାଲ୍ ଫାଇବର ଚେନ୍ନାଇକୁ ପୋର୍ଟ ବ୍ଲେୟର ସହ ସଂଯୋଗ କରିବ ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିବେ

ଏହି ଅପ୍ରିକାଲ୍ ଫାଇବର ସଂଯୋଗ ବ୍ୟବସ୍ଥା ଦ୍ୱାରା ଆଶ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଦ୍ରତ ଲ୍ୟାଣ୍ଡଲାଇନ୍ ଓ ମୋବାଇଲ୍ ଫୋନ୍ ସେବା ସମ୍ଭବ ହେବ ବର୍ତ୍ତମାନ ସୁଦ୍ଧା ଆଶ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଟେଲି ଯୋଗାଯୋଗ ସେବା ବହୁତ ଦୁର୍ବଳ ରହିଛି ଯେଉଁଥିପାଇଁ ମୁଖ୍ୟ ଭୂଭାଗ ସହ ଅନ୍ୟ ଅଞ୍ଚଳଗୁଡ଼ିକ ଯୋଗାଯୋଗ କରିବାରେ ଅସୁବିଧା ଦେଖା ଦେଉଛି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ବ୍ରଡ୍ବ୍ୟାଣ୍ଡ ସଂଯୋଗ ସ୍ଥାପନ ହେବା ପରେ ସେଠାରେ ଟେଲି ଯୋଗାଯୋଗ ସେବାରେ ଉନ୍ନତି ଘଟିବା ସହିତ ପର୍ଯ୍ୟଟନକୁ ପ୍ରୋହାହନ ମିଳିବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଉତ୍ତମ ଯୋଗାଯୋଗ ସେବା ଦ୍ୱାରା ସେଠାରେ ଇ ପ୍ରଶାସନ ମଧ୍ୟ ସ୍ୟବ ହେବ

କୋଭିଡ୍ ସଂକ୍ରମଣ ପରଠାରୁ ଏ ମଧ୍ୟରେ ଏହା ହେଉଛି ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ

ସରକାର କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତମାନଙ୍କର ପଞ୍ଜିକରଣ ପାଇଁ ଜାତୀୟ କ୍ଲିନିକାଲ୍ ପଞ୍ଜିକରଣ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି ଏହି ପଞ୍ଜିକରଣର ମୂଳ ଲକ୍ଷ୍ୟ ହେଉଛି ସଂକ୍ରମିତମାନଙ୍କ ବିଷୟରେ ସବିସ୍ତୃତ ତଥ୍ୟ ସଂଗ୍ରହ କରି ରଖିବା ଯାହା ଚିକିତ୍ସା ଗବେଷଣା ନିୟମ ପ୍ରଶୟନ ଓ ନୀତି ନିର୍ଦ୍ଧାରଣରେ ସାହାଯ୍ୟ କରିପାରିବ

ଏଥିପାଇଁ ତଥ୍ୟ ସଂଗ୍ରହ ବର୍ଷେ ମଧ୍ୟରେ କରାଯିବ ଓ ପ୍ରତ୍ୟେକ କୋଭିଡ୍ ସଂକ୍ରମିତ ବ୍ୟକ୍ତିଙ୍କୁ ଏଥିରେ ପଞ୍ଜିକୃତ କରି ରଖାଯିବ ଆଇସିଏମ୍ଆର୍ କୋଭିଡ୍ ହସ୍କିଟାଲ୍ ଓ କୋଭିଡ୍ ହେଲ୍ଥ ସେଣ୍ଟରଗୁଡ଼ିକଠାରୁ ଏଥିପାଇଁ ଇଚ୍ଛାପତ୍ର ମଗାଇଛନ୍ତି

ହସ୍ତତ୍ତ ଶିଳ୍ପର ପ୍ରଚାର ଓ ପ୍ରସାର ପାଇଁ ସେ ମଧ୍ୟ ଏକ ମୋବାଇଲ୍ ଆପ୍ ଓ ପୋର୍ଟାଲ୍ର ଶ୍ରୁଭାରନ୍ୟ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ସରକାର ସମସ୍ତ ବୁଣାକାର ଓ ବୟନ ଶିଳ୍ପ ସହ ଜଡ଼ିତ ସଂସ୍ଥାଗୁଡ଼ିକ ମଧ୍ୟରେ ଡିକିଟାଲ୍ ଯୋଗାଯୋଗ ସ୍ଥାପନ ପାଇଁ ଲକ୍ଷ୍ୟ ରଖିଛନ୍ତି ମନ୍ତ୍ରୀ କହିଛନ୍ତି ଏହି ହସ୍ତତନ୍ତ ପୋର୍ଟାଲ୍ ମାଧ୍ୟମରେ ଲୋକମାନେ ବୟନଶିଳ୍ପ ମନ୍ତ୍ରଣାଳୟର କାର୍ଯ୍ୟକ୍ରମ ଗୁଡ଼ିକ ବିଷୟରେ ଜାଣିପାରିବେ ଶ୍ରୀମତୀ ଇରାନୀ କହିଛନ୍ତି ଭାରତୀୟ ହସ୍ତତ୍ତ ଶିଳ୍ପ ଦେଶର ଏକ ପୁରାତନ ଶିଳ୍ପ ଓ ବହୁ ପୂର୍ବରୁ ଏହା ଦେଶର ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି ବୟନ ଶିଳ୍ପ ମନ୍ତ୍ରୀ ଭାରତର ପ୍ରଥମ ହସ୍ତତନ୍ତ ଶିଳ୍ପ ଗ୍ରାମ ଶରନକୁ ହିମାଚଳ ପ୍ରଦେଶରେ ଆରମ୍ଭ କରିଛନ୍ତି

ପିଏମ୍ ହ୍ୟାଣ୍ଡଲ୍ରୁମ୍ ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ହସ୍ତତନ୍ତ ଶିଳ୍ପ ସହ ସମ୍ପୂକ୍ତ ସବୁ ପକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ବୁଣାକାରମାନେ ଦେଶୀୟ ହସ୍ତଶିଳ୍ପର ସଂରକ୍ଷଣ ଦିଗରେ ଏ ପର୍ଯ୍ୟନ୍ତ କରିଆସିଥିବା ଉଦ୍ୟମ ପାଇଁ ସେମାନେ ସର୍ବଦା ପ୍ରଶଂସାର ପାତ୍ର ଏକ ଟ୍ୱିଟ୍ କରି ଶ୍ରୀ ମୋଦୀ ଦେଶର ହସ୍ତତନ୍ତ ଶିଳ୍ପ ଦ୍ୱାରା ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ବ୍ୟବହାର କରିବାକୁ ଲୋକମାନଙ୍କୁ ଆହ୍ଚାନ ଦେଇଛନ୍ତି ଏହା ଆତ୍ମନିର୍ଭର ଭାରତ ପାଇଁ ପଥ ଉନ୍କକ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବୟନ ଶିଳ୍ପ ମନ୍ତ୍ରୀ ସ୍କୁତି ଇରାନୀ ମଧ୍ୟ ଆତ୍ମ ନିର୍ଭର ଭାରତ ଦିଗରେ କିଛିନା କିଛି ଅବଦାନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ମନ୍ତ୍ରୀ କହିଛନ୍ତି ଜାତୀୟ ହସ୍ତତ୍ତ ଦିବସ ଦେଶର ସ୍ପଦେଶୀ ଆନ୍ଦୋଳନ ପ୍ରତି ଏକ ଶ୍ରଦ୍ଧାଞ୍ଜଳୀ

ପିଏମ୍ ଏଜୁକେଶନ୍ ପଲିସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କାତୀୟ ଶିକ୍ଷାନୀତି ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ଦିଗରେ ଏକ ଯୁଗାନ୍ତକାରୀ ଭୂମିକା ଗ୍ରହଣ କରିବ ଜାତୀୟ ଶିକ୍ଷାନୀତିର ଉଦ୍ଘାଟନୀ ଉହବରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ ଏହାର ସମ୍ପର୍ଣ୍ଣ କାର୍ଯ୍ୟକାରୀତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଏହା ପ୍ରକ୍ଷ ସମୟ ବୋଲି ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଶିକ୍ଷା ବ୍ୟବସ୍ଥା ଆନ୍ତର୍ଜାତିକ ସ୍ତରର ଶିକ୍ଷା ବ୍ୟବସ୍ଥାର ସମକକ୍ଷ ହେବା ଆବଶ୍ୟକ କିଶାନ୍ ସ୍ବେଶାଲ୍ ଟ୍ରେନ୍ ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲ୍ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଦେଶର ପ୍ରଥମ କିଶାନ୍ ସ୍ୱତନ୍ତ୍ର ପାର୍ସଲ୍ ଟ୍ରେନ୍ର ଆଜି ଶୁଭାରମ୍ଭ କରିଛନ୍ତି ଏହି ଟ୍ରେନ୍ ଆଜି ମହାରାଷ୍ଟ୍ରର ଦେବଲାଲି ରେଳ ଷ୍ଟେସନ୍ରୁ ବିହାରର ଦାନାପୁର ରେଳଷ୍ଟେଳନ୍ ଅଭିମୁଖେ ସାମଗ୍ରୀ ବହନ କରି ଯାତ୍ରା କରିଛି କିଶାନ୍ ଟ୍ରେନ୍ରେ ଫଳ ଓ ପନିପରିବାମାନ ପଠାଯାଇଛି ଓ ଏହା ବିଭିନ୍ନ ଷ୍ଟେସନ୍ରେ ରହି ରହି ଯିବ ସେହି ଷ୍ଟେସନ୍ଗୁଡ଼ିକରେ ସାମଗ୍ରୀ ଚଢ଼ାଉତରା ହେବ ଯେଉଁସବୁ ଷ୍ଟେସନ୍ରେ ଏହି ଟ୍ରେନ୍ ଅଟକିବ ସେଗୁଡ଼ିକ ମଧ୍ୟରେ ନାଶିକ୍ ରୋଡ୍ ମାନ୍ମାଡ୍ ଜଲଗାଓଁ ଭୂଷାବଳ ଦୁରହାନ୍ପୁର ଖଣ୍ଡୱା ଇତାର୍ସି ଜବଲପୁର ସତ୍ନା କାଟନୀ ମାଶିକପୁର ପ୍ରୟାଗରାଜ ଛେଓକି ଦିନ୍ଦୟାଲ୍ ଉପାଧ୍ଧାୟ ନଗର ଓ ବକ୍ନାର ରହିଛି

ଏହି ଅବସରରେ ଉଦ୍ବୋଧନ ଦେଇ କୃଷି ମନ୍ତ୍ରୀ ଶ୍ରୀ ତୋମର କହିଛନ୍ତି କିଶାନ୍ ଟ୍ରେନ୍ କୃଷକମାନଙ୍କ ପାଇଁ ସମୃଦ୍ଧିର ଦ୍ୱାର ଖୋଲିଦେବ ସେ କହିଛନ୍ତି କୃଷିଜାତ ପଦାର୍ଥ ଗୁଡ଼ିକର ପରିବହନ ପାଇଁ ବଜେଟ୍ରେ କିଶାନ୍ ଟ୍ରେନ୍ ବିଷୟରେ ଘୋଷଣା କରାଯାଇଥିଲା କରୋନା ସଂକ୍ରମଣ ଯୋଗୁଁ ସମସ୍ତ ବିକାଶମୂଳକ କାର୍ଯ୍ୟଗୁଡ଼ିକ ବନ୍ଦ ରହିଥିବା ବେଳେ କୃଷକମାନେ ସେମାନଙ୍କ କାର୍ଯ୍ୟ ବନ୍ଦ ରଖିନଥିଲେ ଏହାର ଫଳସ୍ୱରୂପ ଦେଶରେ କୃଷି କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହୋଇନଥିଲା ରେଳ ମନ୍ତ୍ରଶାଳୟକୁ ଏଥିପାଇଁ ଧନ୍ୟବାଦ ଜଣାଇ ଶ୍ରୀ ତୋମର କହିଛନ୍ତି କୋଭିଡ୍ ସଂକ୍ରମଣ ସମୟରେ ଦେଶରେ ଖାଦ୍ୟଶସ୍ୟର କୌଣସି ଅଭାବ ଦେଖାଦେଇ ନାହିଁ